ଅନ୍ୟ ପକ୍ଷରେ ବୁଲ୍ଲା ଭୀମ୍ସାରରେ ଭର୍ତି ହୋଇଥିବା ଦୁଇ ଜଶ କରୋନା ସନ୍ଦିଗୁଙ୍କ ରକ୍ତନମୁନା ପରୀକ୍ଷଣ ପରେ ନେଗେଟିଭ୍ ରିପୋଟ୍ ଆସିଥିବା ସ୍ଚନା ମିଳିଛି

ଆକି ତାଙ୍କ ରକ୍ତନମୁନା ଓ ଲାଳ ପରୀକ୍ଷା ପାଇଁ ପଠାଯିବ

କେବଳ ଥଣା ଓ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ ବ୍ୟବହାର କରିବା ଉଚିତ ଜନଗହଳି ସ୍ଚାନଠାରୁ ଦୂରେଇ ରୁହନ୍ତୁ ସାବୁନରେ ହାତ ବାରମ୍ୟାର ଭଲଭାବରେ ଧୁଅନ୍ତୁ କାଶ ଛିଙ୍କ ସମୟରେ ନାକ ଏବଂ ମୁହଁକୁ ରୁମାଲ୍ କିମ୍ବା ଟିସୁ ପେପରଦ୍ୱାରା ଘୋଡ଼ାଇ ରଖନ୍ତୁ

ସର୍ବସାଧାରଣ ସ୍ଚାନରେ ଛେପ ଖଙ୍କାର ପକାନ୍ତୁ ନାହି

ସାମାଜିକ ଓ ଆର୍ଥିକ ସଂସ୍କାର ପାଇଁ ମହିଳା ସଶକ୍ତିକରଣ ଶୀର୍ଷକ ଆଲୋଚନାରେ ବିଶ୍ୱବିଦ୍ୟାଳୟର ପ୍ରଫେସର ସ୍ ତିପ୍ରଭା ଦାସ ବିଶିଷ୍ ଲେଖିକା ଡକୁର ଲକ୍ଷୀଚାନ୍ଦ ସମାଜସେବୀ ଡକ୍ର ଇତିରାଶୀ ସାମନ୍ତ ଲିଙ୍କନ ସ୍ୱବୁଦ୍ଧି ଏବଂ ଚଳଚିତ୍ର ତାରକା ଅନୁ ଚୌଧୁରୀ ଓ ମହିଳା ଉଦ୍ୟୋଗୀ ଡକ୍ଟର ଚିଦାଯିକା ଖଟୁଆ ପ୍ରମୁଖ ଯୋଗଦେଇ ମହିଳା ସଶକ୍ତିକରଣ ଉପରେ ନିକର ମତ ରଖିଥିଲେ

ସେହି ବ୍ୟାଙ୍କ୍ରେ ଜମା ରଖିଥିବା ଗ୍ରାହକମାନେ ବିଭିନ୍ନ ଏଟିଏମ୍ରେ ପଇସା ଉଠାଇବା ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରୁଛନ୍ତି

ଗତକାଲି ଜିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ଯୋଗ ଦେଇ ସେ ରୋଗୀଙ୍କୁ ଦୂର୍ବ୍ୟବହାର ଚିକିହାରେ ଅବହେଳା ଓ ଟଙ୍କା ମାଗିବା ଅଭିଯୋଗ ମିଳିଲେ ତୂରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି